ମହିଳା ସିଙ୍ଗଲ୍ସ୍ ଫାଇନାଲ୍ରେ ସେରେନା ୱିଲିୟମ୍ସ୍ ସିମୋନା ହାଲେପ୍ଙ୍କୁ ଭେଟିବେ

ଗତକାଲି ରାତିରେ ବିକେପିର କେନ୍ଦ୍ରୀୟ ନେତୃତ୍ୱଙ୍କ ସହ ସାକ୍ଷାତ୍ ପରେ ଗୋଆ ଫେରିଆସିବା ପରେ ଶ୍ରୀ ସାଓ୍ୱନ୍ତ୍ ଏହି ସୂଚନା ଦେଇଛନ୍ତି ଶ୍ରୀ ସାଓ୍ୱନ୍ତ୍ କହିଛନ୍ତି ବିକେପି ନେତୃତ୍ୱାଧୀନ ମେଣ୍ଟ ସରକାରରେ ଅଂଶୀଦାର ଗୋଆ ଫରୱାର୍ଡ଼ ପାର୍ଟି ଏବଂ ନିର୍ଦ୍ଦଳୀୟ ବିଧାୟକ ରୋହନ ଖାଉନ୍ତେଙ୍କୁ ମନ୍ତ୍ରିମଣ୍ଡଳରୁ ବାହାର କରାଯିବ

ଇଣ୍ଡିଆ ୟୁଏସ୍ ଟ୍ରେଡ୍ ଭାରତ ଓ ଆମେରିକା ଅର୍ଥନୈତିକ ସମ୍ପର୍କକୁ ଆହୁରି ବୃଦ୍ଧି କରିବା ଏବଂ ବାଶିଜ୍ୟ ଉଦ୍ବେଗଗୁଡ଼ିକୁ ଦୂର କରିବାପାଇଁ ରାଜି ହୋଇଛନ୍ତି ଆମେରିକାର ସହକାରୀ ବାଣିଜ୍ୟ ପ୍ରତିନିଧି ଖ୍ରୀଷ୍ଟୋଫର ୱିଲ୍ସନ୍ଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଗତକାଲି ଭାରତୀୟ ଅଧିକାରୀମାନଙ୍କ ସହ ବାଣିଜ୍ୟ ସମ୍ପର୍କିତ ଦ୍ୱିପକ୍ଷୀୟ କଥାବାର୍ତ୍ତା କରିଛନ୍ତି ଭାରତୀୟ ପ୍ରତିନିଧି ଦଳର ନେତୃତ୍ୱ ନେଇଥିଲେ ବାଣିଜ୍ୟ ବିଭାଗ ଅତିରିକ୍ତ ସଚିବ ସଞ୍ଜୟ ଚଢ଼ା ଉଭୟ ପକ୍ଷ ମଧ୍ୟରେ ଦ୍ୱିପକ୍ଷୀୟ ବାଣିଜ୍ୟ ଓ ବ୍ୟବସାୟ ସମ୍ପର୍କିତ ସବୁ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା ହୋଇଛି ଏବଂ ଆପୋଷ ସ୍ୱାର୍ଥସାଧନ ଲକ୍ଷ୍ୟ ହାସଲ ପାଇଁ ଦ୍ୱିପକ୍ଷ ମଧ୍ୟରେ କଥାବାର୍ତ୍ତା ଜାରି ରଖିବାକୁ ବୈଠକରେ ସହମତି ପ୍ରକାଶ ପାଇଛି ଦ୍ୱିପକ୍ଷୀୟ ବାଣିଜ୍ୟ ଓ ବ୍ୟବସାୟ ସମ୍ପର୍କକୁ ନୂଆ ଦିଗ୍ଦର୍ଶନ ଦେବା ଲକ୍ଷ୍ୟରେ ଏହି ବୈଠକ ବସିଥିଲା

ଇଣ୍ଡ୍ ରୁଷ୍ ସ୍ପେସ୍ ମହାକାଶ ସମେତ ଭାରତର ପ୍ରଥମ ମାନବ ମହାକାଶ ମିଶନ୍ ଗଗନନ୍ଯାନ ଭଳି କ୍ଷେତ୍ରଗୁଡ଼ିକରେ ଦ୍ୱିପକ୍ଷୀୟ ସହଯୋଗ ଶୀର୍ଷରେ ପହଞ୍ଚାଇବା ପାଇଁ ଭାରତ ଓ ରୁଷ୍ ମଧ୍ୟରେ ଉଚ୍ଚସ୍ତରୀୟ ବୈଠକ ନୃଆଦିଲ୍ଲୀରେ ଅନୁଷ୍ଠିତ ହୋଇଛି ଜାତୀୟ ନିରାପତ୍ତା ଉପଦେଷ୍ଟା ଅଜିତ୍ ଡୋଭାଲ୍ ଏବଂ ରୁଷ୍ ମହାକାଶ ସଂସ୍ଥାର ନିର୍ଦ୍ଦେଶ ବିନିତ୍ରି ରୋଗୋଜିନ୍ ଗତ ଗୁରୁବାର ଦିନ ଅନୁଷ୍ଠିତ ଏହି ବୈଠକରେ ଉଭୟ ପକ୍ଷର ନେତୃତ୍ୱ ନେଇଥିଲେ ବୈଦେଶିକ ମନ୍ତ୍ରଶାଳୟ ପକ୍ଷରୁ ଗତକାଲି ଏକ ଇସ୍ତହାରରେ କୁହାଯାଇଛି ଭାରତରେ ମହାକାଶ ଉତ୍ପାଦନ ବ୍ୟବସ୍ଥା ସଂକ୍ରାନ୍ତରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି ଭବିଷ୍ୟତ୍ କାରିଗରି ବିଦ୍ୟା ବିଶେଷକରି ନୂଆ ମହାକାଶ ବ୍ୟବସ୍ଥା ରକେଟ୍ ଇଞ୍ଜିନ୍ ପ୍ରପେଲାଣ୍ଟ୍ ପ୍ରପୁଲସନ୍ ବ୍ୟବସ୍ଥା ମହାକାଶ ଯାନ ଏବଂ ଉତ୍କ୍ଷେପଣ ଯାନ କାରିଗରି ବିଦ୍ୟା ଭାରତରେ ଉତ୍ପାଦନ କରିବାର ସମ୍ଭାବନା ସଂକ୍ରାନ୍ତରେ ମଧ୍ୟ ଆଲୋଚନା ହୋଇଥିବା ଜଣାପଡ଼ିଛି

ଏହି ବୈଠକ ଅଟ୍ଟାରି ୱାଘା ସୀମାରେ ବସିବ ଏବଂ ଏହି କରିଡର୍ ନର୍ମାଣ ତଥା ତତ୍ସଂକ୍ରାନ୍ତୀୟ ବୈଷୟିକ ପ୍ରସଙ୍ଗର ରୂପରେଖ ଉପରେ ଆଲୋଚନା ହେବ ଖବରର୍ ଜଣାପଡ଼ିଛି ସ୍ୱତନ୍ତ୍ର ଉତ୍ସବ ସମୟରେ ବହୃ ସଂଖ୍ୟାରେ ତୀର୍ଥଯାତ୍ରୀମାନଙ୍କର ଭ୍ରମଣ ଏବଂ କର୍ତ୍ତାରପୁର ସାହିବ୍ ପର୍ଯ୍ୟନ୍ତ ସଂଯୋଗ ସ୍ଥାପନ ପ୍ରସଙ୍ଗ ଉପରେ ଆଲୋଚନା ହେବ ନିରାପଭା ଦିଗଗ୍ରଡ଼ିକ ସଂକ୍ରାନ୍ତରେ ଭାରତ ତା'ର ଉଦ୍ବେଗଗୁଡ଼ିକ ପ୍ରକାଶ କରିବାର ଆଶା କରାଯାଉଛି ଏହି ପ୍ରକଳ୍ପପାଇଁ ପାକିସ୍ତାନ ପକ୍ଷରୁ ଗଠିତ କମିଟିରେ ଜଣେ ଛାମୁଆ ଖାଲିସ୍ତାନୀ ବିଚ୍ଛିନ୍ନତାବାଦୀ ନେତାଙ୍କ ଉପସ୍ଥିତି ଉପରେ ଭାରତ ନିକର ଉଦ୍ବେଗ ଇସ୍ଲାମାବାଦକୁ ଜଣାଇସାରିଛି ଏଲ୍ଏସ୍ ହେଲ୍ଥ୍ ମିନିଷ୍ଟ୍ରୀ ବିଶ୍ୱସ୍ତରୀୟ ଚିକିତ୍ସକ ଓ ରୋଗୀ ଅନୁପାତ ବଜାୟ ରଖିବା ଏବଂ ଡାକ୍ତରମାନଙ୍କ ଉପରୁ ଅତ୍ୟଧିକ ଚାପ ଦୂର କରିବା ସକାଶେ ହସ୍କିଟାଲ୍ଗ୍ରଡ଼ିକରେ ଖାଲିଥିବା ଡାକ୍ତର ଓ ଚିକସ୍ଥା ସହାୟକ କର୍ମଚାରୀମାନଙ୍କ ପଦବୀଗୁଡ଼ିକ ତୁରନ୍ତ ପୂରଣ କରିବାପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସବୁ ରାଜ୍ୟକୁ ପରାମର୍ଶ ଦିଆଯାଇଛି ଲୋକସଭାରେ ଏକ ଲିଖିତ ଉତ୍ତରରେ କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ କହିଛନ୍ତି ଦୂର୍ଗମ ଅଞ୍ଚଳରେ ନିଯୁକ୍ତ ଡାକ୍ତର ଓ ଚିକିହା ସହାୟକ କର୍ମଚାରୀମାନଙ୍କ ଅତିରିକ୍ତ ଆର୍ଥକ ପ୍ରୋହାହନ ଯୋଗାଇ ଦେବାପାଇଁ ବ୍ୟବସ୍ଥା ରଖିବା ସକାଶେ ମଧ୍ୟ ରାଜ୍ୟମାନଙ୍କୁ କୁହାଯାଇଛି କାର୍ଯ୍ୟରତ ଡାକ୍ତର ଓ କ୍ଲିନିକ୍ଗୁଡ଼ିକ ଉପରେ ଆକ୍ରମଣ ଘଟଣାଗୁଡ଼ିକୁ ଦୂର କରିବାପାଇଁ ଏକା ପ୍ରକାରର ଆଇନଗତ ତାଞ୍ଚା ପ୍ରସ୍ତୁତ କରିବା ସକାଶେ ବିଭିନ୍ନ ଦିଗଗୁଡ଼ିକୁ ପରୀକ୍ଷା ନିରୀକ୍ଷା କରିବାପାଇଁ ଏକ କମିଟି ଗଠନ କରାଯାଇଥିବା ଶ୍ରୀ ଚୌବେ ସୂଚନା ଦେଇଛନ୍ତି ଏସ୍ସି ଚାଇଲ୍ଡ ରେପ୍ସ୍ ଶିଶୁମାନଙ୍କୁ ଦୁଷ୍କର୍ମ ଘଟଣା ଉଦ୍ବେଗଜନକ ଭାବେ ବୃଦ୍ଧି ପାଉଥିବା ବିଷୟ ପ୍ରତି ସୁପ୍ରିମ୍କୋର୍ଟ ଗୁରୁତର ସହ ବିବେଚନା କରିଛନ୍ତି ସୁପ୍ରିମ୍କୋର୍ଟ କହିଛନ୍ତି ଏଭଳି କାର୍ଯ୍ୟକଳାପ ବିରୋଧରେ ସ୍ୱଷ୍ଟ ଓ ନିରନ୍ତର ଜାତୀୟ ପଦକ୍ଷେପ ପାଇଁ ନିର୍ଦ୍ଦେଶ ଦିଆଯିବ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଖଣ୍ଡପୀଠ କହିଛନ୍ତି ବିଭିନ୍ନ ଖବରକାଗଜ ଓ ସମ୍ଭାଦ ପୋର୍ଟାଲ୍ଗୁଡ଼ିକରେ ପ୍ରକାଶିତ ଶିଶୁ ଦୁଷ୍କର୍ମ ଖବର ଆଧାରରେ କୋର୍ଟ ପକ୍ଷରୁ ଆପଣାଛାଏଁ ପଦକ୍ଷେପ ନିଆଯିବ ଏ ସଂକ୍ରାନ୍ତୀୟ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରିବାପାଇଁ ଆଇନଜୀବୀ ଭି ଗିରିଙ୍କୁ ନ୍ୟାୟମିତ୍ର ଭାବେ ନିଯୁକ୍ତ କରାଯାଇଛି

ସମ୍ପଭି ରୋଷେଇ ଇନ୍ଧନ ପରିମଳ ଓ ପୁଷ୍ଟି କ୍ଷେତ୍ରରେ ଭାରତର ଦୂଢ଼ ବିକାଶ ଯୋଗୁଁ ବିବିଧ ଦିଗରେ ଦାରିଦ୍ର୍ୟ ସ୍ନଚକାଙ୍କ ହାର ଏହି ସମୟ ମଧ୍ୟରେ ହ୍ରାସ ପାଇଥିବା କ୍ରାତିସଂଘ ରିପୋର୍ଟରେ ଦର୍ଶାଯାଇଛି

ବ୍ରହ୍ମପୁତ୍ର ନଦୀ ସମେତ ରାଜ୍ୟର ବିଭିନ୍ନ ନଦୀରେ ବନ୍ୟାଜଳ ବୃଦ୍ଧି ପାଉଛି

ଜିଲ୍ଲା ପ୍ରଶାସନଗୁଡ଼ିକ ପକ୍ଷରୁ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଛି ହକାର ହଜାର ସଂଖ୍ୟକ ଲୋକ ଉଚ୍ଚ ଓ ନିରାପଦ ସ୍ଥାନକୁ ଚାଲିଯାଇଛନ୍ତି ଡବ୍ଲ୍ୟୁ ବି ରେନ୍ ପଶ୍ଚିମବଙ୍ଗରେ ଗତ କେଇଦିନ ହେଲା ଲଗାଣ ବର୍ଷା ଯୋଗୁଁ ଜଳପାଇଗୁଡ଼ି ଓ ଆଲିପୁରଦୁଆର ଜିଲ୍ଲାର ଅଧିକାଂଶ ଅଞ୍ଚଳ ବନ୍ୟାପାଣିରେ ବୃଡିଯାଇଛି ତିସ୍ତା ରାଇଧକ୍ କରଲା ଜଳଧକା ଓ ସେମାନଙ୍କର ଶାଖା ନଦୀଗ୍ରଡ଼ିକରେ ବନ୍ୟା ଆସିଛି ଦାର୍ଜିଲିଂ ପାର୍ବତ୍ୟ ଅଞ୍ଚଳ ସହ ସିକ୍ରିମ୍ର୍ ସିଲିଗ୍ରଡ଼ି ପର୍ଯ୍ୟନ୍ତ ସଡ଼କ ପଥରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି କେତେକ ସ୍ଥାନରେ ପୋଲ ଭାଙ୍ଗି ଯାଇଥିବାର ଖବର ମିଳିଛି ପ୍ରବଳ ବର୍ଷା ଯୋଗୁଁ ରେଳ ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହୋଇଛି ଆଜି ଉତ୍ତର ବଙ୍ଗର ବିଭିନ୍ନ କିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନ୍ଦ୍ରମାନ କରିଛି

କେନ୍ଦ କୃଷି ମନ୍ତ୍ରଣାଳୟ ପକ୍ଷର୍ ରାଇପ୍ରର ଇନ୍ଦିରା ଗାନ୍ଧି କୃଷି ବିଶ୍ୱବିଦ୍ୟାଳୟରେ ଏହି କେନ୍ଦ୍ର ଖୋଲାଯାଇଥିବା ଜଣାପଡ଼ିଛି କୃଷି ଓ ତତ୍ସଂକ୍ରାନ୍ତୀୟ କ୍ଷେତ୍ରରେ ଅଭିନବତା ଦକ୍ଷତା ବୃଦ୍ଧି ଓ ଉଦ୍ୟମିତାର ବିକାଶ ପାଇଁ ଏହି କେନ୍ଦ୍ର ଖୋଲାଯାଇଛି

ମହିଳା ବିଭାଗ ସିଙ୍ଗଲ୍ସ୍ରେ ସେରେନା ୱିବଲିୟମ୍ସ୍ ଓ ସିମୋନା ହାଲେପ୍ଙ୍କ ମଧ୍ୟରେ ଆଜି ଫାଇନାଲ୍ ମୁକାବିଲା ହେବ